ବଜେଟ୍ ଉପସ୍ରାପନ ପୂର୍ବରୁ ଏହାକୁ ରାଜ୍ୟ ମନ୍ତିପରିଷଦର ବୈଠକରେ ଅନୁମୋଦନ କରାଯାଇଛି ଗତକାଲି ସଚିବାଳୟରେ ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକଙ୍କ ଅଧ୍ଧକ୍ଷତାରେ ରାକ୍ୟ ମନ୍ତୀପରିଷଦର ଏକ ଗୁରୁତ୍ୱପୂର୍ଣ୍ ବୈଠକ ଅନୁଷିତ ହୋଇଥିଲା ଏହି ବୈଠକରେ ଅତିରିକ୍ତ ଖର୍ଚ ଦାବି ଗୃହୀତ କରାଯାଇଛି

ଏହି ନିର୍ଦ୍ଦେଶନାମାକୁ ଉଚ୍ଚମାଧ୍ଧମିକ ଶିକ୍ଷା ନିର୍ଦ୍ଦେଶାଳୟ ମାଧ୍ଧମିକ ଶିକ୍ଷା ନିର୍ଦ୍ଦେଶାଳୟ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ଓଡ଼ିଶା ପ୍ରାଥମିକ ଶିକ୍ଷା ପ୍ରକ ମିଶନର କର୍ତ୍ତୁପକ୍କୁ ଅନୁପାଳନ ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି

କିଛିସମୟ ମଧ୍ଧରେ ଏହା ସମଗ୍ର ଦକ୍ଷିଣ ପୂର୍ବ ଏସିଆର ବିନିର୍ମାଣ ପେଶ୍ଚସ୍ସଳୀ ଭାବେ ପରିଗଣିତ ହେବ

ଏହି ପ୍ରାର୍ଥନା ସଭାରେ ଜନସାଧାରଣ ବୁଦ୍ଧିଜୀବୀ ଓ ସମସ୍ତଦଳର ନେତା ଓ କର୍ମୀମାନଙ୍ଙୁ ଉପସ୍ରିତ ରହିବାକୁ ବିଜେପି ପକ୍ଷରୁ ନିମନ୍ତଣ କରାଯାଇଛି

ଏହି ଓଭରବ୍ରିଜ୍ ପୋଖରୀପୁଟରୁ ସ୍ରନ୍ଦରପଦାକ ସଂଯୋଗ କର୍ତଛି

ଏହି ଦିବସକୁ ମନେପକାଇବା ପାଇଁ ପାପଡାହାଣ୍ଡି ଗୁଳିକାଣ୍ଡ ଦିବସ ପାଳନ କରାଯାଇଥାଏ